ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଆଧାରରେ ଅନୁଷିତ ହେବାକୁ ଥିବା ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି

ଜୁନ୍ ପ୍ରଥମ ସପ୍ତାହରେ ଏହି ନିଷ୍ବତ୍ତିର ପୁନଃ ସମୀକ୍ଷା କରାଯିବ

କିନ୍ତୁ ସେଠାରେ କେହି ଖାଦ୍ୟ ଖାଇପାରିବେ ନାହିଁ ସେଠାରୁ ପାର୍ସଲ ଧରି ଆସି ହେବ